ପିଏମ ଆସୋଚାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ମହାମାରୀ ସମୟରେ ଯେତେବେଳେ ପ୍ରଞ୍ଜିନିବେଶ ନେଇ ସାରା ବିଶ୍ୱରେ ସମସ୍ୟା ଦେଖାଦେଇଥିଲା ସେତେବେଳେ ଭାରତରେ ପ୍ରତ୍ୟକ୍ଷ ପ୍ରଞ୍ଜିନିବେଶ ରେକର୍ଡସ୍ତରରେ ପହଞ୍ଚପାରିଛି ବିଶ୍ୱସ୍ତରରେ ଭାରତୀୟ ଅର୍ଥନୀତି ଉପରେ ଭରସା ଥିବା ଏହା ସ୍ଟଚାଉଛି ସେ ଘରୋଇ ପୁଞ୍ଜିନିବେଶକୁ ବୃଦ୍ଧି କରିବା ପାଇଁ ଭାରତୀୟ ଶିଳ୍ପଦ୍ୟୋଗୀମାନଙ୍କୁ ଆହ୍ୱାନ କରିଛନ୍ତି

ସେ ଭାରତୀୟ ଶିଳ୍ପ ଜଗତକୁ ଗବେଷଣା ଓ ବିକାଶ କ୍ଷେତ୍ରରେ ବିଶେଷକରି କୃଷି ପ୍ରତିରକ୍ଷା ମହାକାଶ ଶକ୍ତି ନିର୍ମାଣ ଔଷଧ ଆଦି ପରିବହନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ କରିଛନ୍ତି ସେ କହିଛନ୍ତି ପ୍ରତ୍ୟେକ ଉଦ୍ୟୋଗ ନିଜ ପାର୍ଷିର କିଛି ଭାଗ ଗବେଷଣା ଓ ବିକାଶ କ୍ଷେତ୍ରରେ ବିନିଯୋଗ କରିବା ଉଚିତ ଚତ୍ର୍ଥ ଶିଳ୍ପ ବିପୁବ ଆଡକୁ ବିଶ୍ୱ ଦ୍ରତଗତିରେ ଆଗଉଥିବା ଦୃଷ୍ଟିର୍ ନ୍ତନ ଜ୍ଞାନକୌଶଳ ଓ ଅନେକ ସମାଧାନ ସ୍ତ୍ର ଆବିଷ୍କାର କରିବା କ୍ଷେତ୍ରରେ ଆହ୍ୱାନଗୁଡ଼ିକୁ ସାମ୍ନା କରିବାକୁ ହେବ ଭାରତୀୟ ଶିଳ୍ପ କ୍ଷେତ୍ର ସାରା ବିଶ୍ୱକୁ ନିଜ ସାମର୍ଥ୍ୟ ନିଷ୍ଠା ଓ ସାହସ ପ୍ରଦର୍ଶନ କରିବା ସମୟ ଆସିଛି ଭାରତୀୟ ଶିଳ୍ପ ଓ ବ୍ୟବସାୟୀମାନେ ସେମାନଙ୍କର ସମସ୍ତ ଶକ୍ତି ଲଗାଇ ଆଗାମୀ ଦିନରେ ଆତ୍କନିର୍ଭର ଭାରତ ଗଠନ କରିବାରେ ଏକକ୍କୁଟ୍ ହୁଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି

ଭାରତର ଯୁବକମାନଙ୍କ ଲାଗି ସୁଯୋଗ ସୃଷ୍ଟି କରିବାକୁ ଥିବା ଉଦ୍ୟୋଗ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଦେଶ ଛିଡା ହେବ ବୋଲି ସେ କହିଛନ୍ତି ଦେଶରେ ଶିଳ୍ପଗୁଡିକର ଉତ୍ପାଦନକୁ ବୃଦ୍ଧି କରିବା ସକାଶେ ଉଦ୍ୟୋଗ କ୍ଷେତ୍ରରେ ନିୟମିତ ସଂସ୍କାର ଅଣାଯାଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଶିଳ୍ପ କ୍ଷେତ୍ରରେ ନିୟମିତ ସଂସ୍କାର ଉଦ୍ୟୋଗୀମାନଙ୍କ ମନୋଭାବରେ ମଧ୍ୟ ପରିବର୍ତ୍ତନ ଆଣିଛି ଏବେ ପୁଞ୍ଜିନିବେଶ ପାଇଁ 'କାହିଁକି ଭାରତ' ବଦଳରେ 'କାହିଁକି ଭାରତ ନୁହେଁ' ବୋଲି ମନୋଭାବ ସୃଷ୍ଟି ହୋଇଛି ଯେକୌଣସି ପରିସ୍ଥିତିରେ ବିଶ୍ୱକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାରତ ଯୋଗାଇବା କ୍ଷେତ୍ରରେ ସକ୍ଷମ ବୋଲି ସେ କହିଛନ୍ତି ନିଜର ଆବଶ୍ୟକତା ପୂରଣ ସହିତ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଥିବା ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ବିଶ୍ୱ ବଜାର ସହିତ ଦେଶର କୂଷକମାନେ ଯେପରି ଯୋଗସ୍ତ୍ର ରକ୍ଷା କରି ପାରିବେ ସେଥିପାଇଁ ପ୍ରତ୍ୟେକ ଗାଁରେ ବ୍ରଡ ବ୍ୟାଣ୍ଡ ବ୍ୟବସ୍ଥା ପହଞ୍ଚାଇବାକୁ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି ଏହି ଅବସରରେ ସେ ଟାଟା ଗୁପର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଆସୋଚାମ୍ ଉଦ୍ୟୋଗ ଶତାବ୍ଦୀ ସମ୍ମାନ ପ୍ରଦାନ କରିଛନ୍ତି

ବୈଠକ କାଳରେ ଉଭୟ ନେତା ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ଅନେକ ବିଷୟ ଉପରେ ପରସ୍କରର ଆଭିମୁଖ୍ୟ ରଖିବା ସହିତ ଭାରତ ଭିଏତ୍ନାମ୍ ବିସ୍ତତ ନୀତିଗତ ଭାଗିଦାରୀକୁ ଭବିଷ୍ୟତରେ ଆହୁରି ପରିବ୍ୟାପ୍ତ କରିବା ଦିଗରେ ମାର୍ଗଦର୍ଶନ କରାଇବେ ଚଳିତ ବର୍ଷ ଉଭୟ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧ୍ୱ ଓ ନେତୃବୃନ୍ଦ ପରସ୍କରର ଦେଶ ଗସ୍ତ କରିଛନ୍ତି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

ଇଲେକ୍ସନ କମିଶନ ଆସନ୍ତାବର୍ଷ ଆସାମ କେରଳ ତାମିଲନାଡ଼ୁ ପଣ୍ଟିମବଙ୍ଗ ଓ ପୁଡ଼ୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସେଠାରେ ସରକାରୀ ଅଧିକାରୀଙ୍କ ବଦଳି ସମ୍ଭନ୍ଧୀୟ ପରାମର୍ଶବଳୀ ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଛି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 କମିଶନ କହିଛନ୍ତି ଯେଉଁ ଅଧିକାରୀମାନଙ୍କ ବିରୁଦ୍ଧରେ ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବା ଯେଉଁମାନଙ୍କ ବିରୁଦ୍ଧରେ ନିର୍ବାଚନ ପରିଚାଳନା କନିତ ଅନିୟମିତତା ନେଇ ବିଚାରଧୀନ ଅଛି ସେମାନଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋକିତ ନ କରିବାକୁ କୁହାଯାଇଛି

ବ୍ରିଟେନ ପ୍ରଧାନମନ୍ତ୍ରୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ସେଠାରେ କରୋନା ଭୂତାଣୁ ପୁନଃ ସଂକ୍ରମଣ ଓ ଖ୍ରୀଷ୍ଟମାସ୍ ପର୍ବ ପାଳନ ସମୟରେ ସମ୍ଭାବ୍ୟ ଜନଗହଳିକୁ ଦୃଷ୍ଟିରେ ରଖି ପୂର୍ବରୁ କୋହଳ କରାଯାଇଥିବା କେତେକ କଟକଣାକୁ ପୁଣି କଡାକଡି କରିଛନ୍ତି ଗତ ଦୁଇସପ୍ତାହ ମଧ୍ୟରେ ସେଠାରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି

ଜରୁରୀ କାରଣ ନ ଥାଇ ବାହାରକୁ ଆସିବା ଉପରେ କଟକଶାକାରି କରାଯାଇଛି

ପିଏମ ରକାବ୍ଗଞ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀସ୍ଥିତ ରକାବ୍ଗଞ୍ଜ ସାହିବ ଗୁରୁଦ୍ୱାର ଯାଇ ସେଠାରେ ଗୁରୁ ତେଗ୍ ବାହାଦୁର୍ଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅପିଣ କରିଛନ୍ତି

ସେ କାଶ୍କୀର ବ୍ରାହ୍କଶମାନଙ୍କ ଅଧିକାର ପାଇଁ ଲଡିଥିଲେ

ଅମିତ ଶାହା ପଶ୍ଚିମବଙ୍ଗ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନରେ ଶାନ୍ତିନିକେତନ ଯାଇ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସ୍ସେଲର ବିଦ୍ୟୁତ ଚକ୍ରବର୍ତ୍ତୀ ତାଙ୍କୁ ସ୍ୱାଗତ କରିଥିଲେ ତାଙ୍କ ସହିତ ବିଜେପିର ଜାତୀୟ ଉପାଧ୍ୟକ୍ଷ ମୁକୁଲ ରଏ କୈଳାସ ବିଜୟ ଭର୍ଗିୟ ଏବଂ ପଣ୍ଢିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଉପସ୍ଥିତ ଥିଲେ

ଏହି ମାମଲାରେ ଇଡି ପକ୍ଷରୁ ପୂର୍ବରୁ ଶ୍ରୀ ଅବଦୁଲ୍ଲାଙ୍କୁ ବିଭିନ୍ନ ସମୟରେ ଜେରା କରିଛି ଜିତେନ୍ଦ୍ର ସିଂହ କେନ୍ଦ୍ରମନ୍ତ୍ରୀ କିତେନ୍ଦ୍ର ସିଂହ କହିଛନ୍ତି କୋଭିଡ୍ ପରବର୍ତ୍ତୀ ସମୟରେ ଉତ୍ତର ପୂର୍ବାଞ୍ଚଳ ଭାରତର ସବୁଠାରୁ ପସନ୍ଦଯୋଗ୍ୟ ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ର ଭାବେ ଉଭା ହେବ ଭର୍ଚୁଆଲ୍ ଭାବେ ଆୟୋଜିତ ଅଷ୍ଟମ ଉତ୍ତର ପୂର୍ବାଞ୍ଚଳ ମହୋହବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଛନ୍ତି ବିପୁଳ ପ୍ରାକୃତିକ ଏବଂ ମାନବ ସମ୍ଭଳଭରା ଉତ୍ତର ପୂର୍ବାଞ୍ଚଳ ଦେଶର ଆର୍ଥକ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ

ମନ୍ତ୍ରଣାଳୟ କହିଛି ଦେଶରେ ଅଧିକ ନମୁନା ପରୀକ୍ଷା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ସେମାନଙ୍କର ତୁରନ୍ତ ଚିକିହା କରିବା ଯୋଗୁଁ ଏହି ସଫଳତା ମିଳିଛି